ପିଏମ୍ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବ ଗସ୍ତ କରି ମୁକ୍ତସର ଜିଲ୍ଲାର ମାଲୋଟ୍ଠାରେ ଏକ କିଶାନ ର୍ୟାଲିରେ ଉଦ୍ବୋଧନ ଦେବେ ଏକ ଟ୍ସିଟ୍ କରି ଶ୍ରୀ ମୋଦି କହିଛନ୍ତି ପଞ୍ଜାବର କୁଷକମାନଙ୍କର ଦେଶର କୃଷି କ୍ଷେତ୍ରର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି

ସର୍ବନିମ୍ନ ସହାୟତା ମୂଲ୍ୟ ବୃଦ୍ଧି କରାଯାଇଥିବାରୁ ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଦେବା ଉପଲକ୍ଷେ ଏହି ର୍ୟାଲି ଶିରୋମଣି ଅକାଳି ଦଳ ଓ ବିଜେପି ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଇଛି ଶିରୋମଣି ଅକାଳି ଦଳ ସଭାପତି ସୁଖବୀର ସିଂ ବାଦଲ କହିଛନ୍ତି ପଞ୍ଜାବ ହରିଆନା ଓ ରାଜସ୍ଥାନର କୃଷକମାନେ ଏହି ର୍ୟାଲିରେ ଅଂଶଗ୍ରହଣ କରି ସ୍ୱାମୀନାଥନ କମିଶନ ରିପୋର୍ଟ ଲାଗୁ କରିବାକୁ ନିର୍ଣ୍ଣାୟକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ ଏହି ର୍ୟାଲି ପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ଅଭିଜ୍ଞତା ବିଷୟରେ ଜାଣିବା ବିଶେଷକରି ମୂଳସ୍ତରରେ ସେମାନେ କିଭଳି ସକାରାତ୍ମକ ପରିବର୍ତ୍ତନ ଆଣିପାରିଛନ୍ତି ତାହା ଜାଶିବା ଅତ୍ୟନ୍ତ ଆନନ୍ଦଦାୟକ ହେବ ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମ ଡିଡି ନ୍ୟୁକ୍ ଓ ନରେନ୍ଦ୍ର ମୋଦି ଆପ୍ରେ ଉପଲବ୍ଧ ହେବ

ଶ୍ରୀ ନାଇଡୁ କହିଛନ୍ତି ମାତୃଭାଷା ନିକ୍ର ଭାବବ୍ୟକ୍ତ କରିବା ପାଇଁ ସବୁଠୁ ଉପଯୁକ୍ତ ମାଧ୍ୟମ ବୋଲି ସେ ସର୍ବଦା ଅନୁଭବ କରିଆସିଛନ୍ତି

ସୀମା ଅଞ୍ଚଳର ପର୍ଯ୍ୟଟନର ବିକାଶ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଆରମ୍ଭ କରାଯିବ ଗତକାଲି ଗାନ୍ଧୀନଗରଠାରେ ସୀମାଦର୍ଶନ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ୱାଘା ସୀମା ଢ଼ାଞ୍ଚାରେ ଏହି ପ୍ରକଳ୍ପର ବିକାଶ କରାଯାଇଛି ବୋଲି ସେ କହିଛନ୍ତି

ଆର୍ଥକ ସହାୟତା ପାଇଁ ଏକ ପ୍ରସ୍ତାବ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ଓ ପର୍ଯ୍ୟଟନ ମନ୍ତ୍ରଣାଳୟକୁ ପଠାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ପ୍ରେଜ୍ ମୁନ୍ ଜେଇନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଅର୍ଥନୈତିକ ଭାଗିଦାରୀ ଅତ୍ୟନ୍ତ ମଜଭୁତ ଓ ଶକ୍ତିଶାଳୀ ଓ ଦକ୍ଷିଣକୋରିଆ ରାଷ୍ଟ୍ରପତିଙ୍କ ଗସ୍ତ ଏହାକୁ ଆହୁରି ଅଧିକ ଗତିଶୀଳ କରାଇବ ସାଉଥ୍କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ଙ୍କୁ ଗତ ସଂଧ୍ୟାରେ ରାଷ୍ଟ୍ରପତି ଭବନଠାରେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରି ଶ୍ରୀ କୋବିନ୍ଦ କହିଛନ୍ତି ଭାରତର ଆକୁ ଇଷ୍ଟ ନୀତି ଦକ୍ଷିଣ କୋରିଆର ନୂଆ ଦକ୍ଷିଣାଞ୍ଚଳ ସମ୍ପ୍ରଦାୟ ନୀତି ସହ ସମ୍ପର୍ଣ୍ଣ ମେଳ ଖାଉଛି ସେ କହିଛନ୍ତି ଗଣତାନ୍ତ୍ରିକ ରାଷ୍ଟ୍ର ତଥା ନୀତିଭିଭିକ ବଜାର ବ୍ୟବସ୍ଥା ଯୁକ୍ତ ରାଷ୍ଟ୍ରଭାବେ ଉଭୟ ଦେଶ ବିଶ୍ୱରେ ସାମୁହିକ ସମାନ ସ୍ଥିର ତଥା ନିରାପଦ ନୀତିଭିଭିକ ନିୟମ ପାଇଁ କାର୍ଯ୍ୟ କରିବା ଉଚିତ୍ ରାଷ୍ଟ୍ରପତି ଦକ୍ଷିଣ କୋରିଆସହ ଅର୍ଥନୈତିକ ସମ୍ପର୍କ ସୁଦୂଢ଼ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି

କୋରିଆ ଉପଦ୍ୱୀପରେ ଲାଗିରହିଥିବା କଳହର ସମାଧାନ କରି ସେଠାରେ ଶାନ୍ତି ଓ ସ୍ଥିରତା ଆଣିବା ଦିଗରେ କୋରିଆ ରାଷ୍ଟ୍ରପତିଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି

ସୁପ୍ରିମକୋର୍ଟ ଗତକାଲିଠାରୁ ଏହା ଉପରେ ଶୁଣାଣି ଆରମ୍ଭ କରିଚ୍ଚନ୍ତି

ପୁଲିସ କହିଛି ପ୍ରବଳ ବର୍ଷା ଯୋଗୁଁ ଭୁସ୍କଳନ ହୋଇ ଅନେକ ଘର ଭୁଷୁଡି ପଡିଛି

ପେଶ୍ୱାଓ୍ୱାର ସହର ପୁଲିସ ମୁଖ୍ୟ କହିଛନ୍ତି ମୂତବ୍ୟକ୍ତିମାନଙ୍କ ମଧ୍ୟରେ ଆୱାମି ନ୍ୟାସନାଲ ପାର୍ଟି ନେତା ହାର୍ନ ବିଲୋର ରହିଛନ୍ତି

ଗତକାଲି ମଧ୍ୟରାତିର ଅବ୍ୟବହିତ ପୂର୍ବରୁ ଏହି ବିସ୍କୋରଣ ଘଟିଥିଲା ସେତେବେଳେ ହାରୁନ ବିଲୋର ତାଙ୍କ ସମର୍ଥକମାନଙ୍କ ସହିତ ଏକ ବୈଠକରେ ଯୋଗଦେବାକୁ ଯାଉଥିଲେ ପାକିସ୍ତାନର ତାଲିବାନମାନେ ଏହି ବିସ୍କୋରଣ ଘଟାଇଥିବାର ଦାବି କରିଛନ୍ତି ନାଟୋ ସମିଟ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପଙ୍କ ଅନୁରୋଧ କ୍ରମେ ବ୍ରିଟେନ ଆଫଗାନିସ୍ଥାନରେ ଏହାର ସୈନ୍ୟସଂଖ୍ୟା ଦ୍ୱିଗୁଣିତ କରିବାକୁ ଯୋଜନା କରିଛି ଆଫଗାନିସ୍ଥାନର ନିରାପତ୍ତା ପରିସ୍ଥିତିର ମୁକାବିଲା ପାଇଁ ସୈନ୍ୟସଂଖ୍ୟା ଦ୍ୱିଗୁଣିତ କରିବା ପାଇଁ ଶ୍ରୀ ଟ୍ରମ୍ପ ବ୍ରିଟେନକୁ କହିଥିଲେ

ସେହି ସୈନ୍ୟମାନେ ଆଫଗାନିସ୍ଥାନରେ ତାଲିବାନ ମାନଙ୍କ ବିରୁଦ୍ଧରେ ଲଢ଼େଇରେ ସାହାଯ୍ୟ କରିବେ

କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ବଳବତ୍ତର ରହିଛି

କିନ୍ତୁ ବିମାନର ସମସ୍ତ ଯାତ୍ରୀ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି

ସମସ୍ତ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି ଫିଫା ବିଶ୍ୱକପ୍ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆକି ରାତି ସାଢ଼େ ଏଗାରଟା ବେଳେ ମସ୍କୋର ଲୁଝନିକି ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ରେ ଇଂଲଣ୍ଡ ଓ କ୍ରୋଏସିଆ ପରସ୍କରକୁ ଭେଟିବେ ଆଜିର ବିଜେତା ଦଳ ରବିବାର ଦିନ ଫାଇନାଲରେ ଫ୍ରାନ୍ସକୁ ଭେଟିବ

ରୋଜର ଫେଡେରର କେବିନ ଆଶ୍ଚରସନଙ୍କୁ ଭେଟୁଥିବାବେଳେ ରାଫେଲ ନଦାଲ ଜୁଆନ ମାର୍ଟିନ ଡେଲ ପୋତ୍ରୋଙ୍କୁ ଭେଟିବେ ସେହିଭଳି ନୋବାକ ଜୋକୋବିଚ କେଇ ନିଶିକୋରିଙ୍କୁ ଭେଟୁଥିବାବେଳେ ମିଲୋସ ରାଓନିକ ଜନ୍ ଇସନରଙ୍କ ବିପକ୍ଷରେ ଖେଳିବେ ଗତକାଲିର ମହିଳା ସିଙ୍ଗଲ୍ସରେ ସେରେନା ୱିଲିୟମ୍ବ ତାଙ୍କର କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି

ଅନ୍ୟ ଏକ ସେମିଫାଇନାଲ ମ୍ୟାଚ୍ ଆଞ୍ଜେଲିକ କର୍ବର ଓ ଜେଲେନା ଓସ୍ତାପେଙ୍କୋଙ୍କ ମଧ୍ୟରେ ଖେଳାଯିବ

ପିଟିଆଇ ସମ୍ଭାଦ ସରବରାହ ସଂସ୍ଥା ସହ କଥାବାର୍ତ୍ତା ବେଳେ ଜଣେ ବରିଷ ପୁଲିସ୍ ଅଧିକାରୀ କହିଛନ୍ତି ଜିଲ୍ଲା ରିଜର୍ଭ ଗାର୍ଡ ବାହିନୀ ନକ୍କଲ ଦମନ କାର୍ଯ୍ୟାନୁଷ୍ଠାନ ଚଳେଇଥିଲାବେଳେ ମିନ୍ପା ଗ୍ରାମ ନିକଟରେ ସେହି ସଂଘର୍ଷ ଘଟିଥିଲା